ଅନନ୍ୟ ପରମ୍ପରାରେ ଖଡିଆଳ ଠାରେ ରଥଯାତ୍ରା ଅନୁଷ୍ଷିତ ହୋଇଥାଏ

ତିନି ମନ୍ଦିରରେ ତିନି ଅବତାରରେ ଜଗନ୍ନାଥ ପୂଜା ପାଉଥିବା ବେଳେ ସାନଗୁଡିରେ ଜଗନ୍ନାଥ ଚତୁର୍ବ୍ଧା ମୁରତୀ ପୂକା ପାଇଥାତି ଏହି ଭିନ୍ନ ଏବଂ ନିଆରା ରଥଯାତ୍ରାକୁ ଦେଖିବା ପାଇଁ ହଜାର ହଜାର ସଖ୍ୟକ ଭକ୍ତଙ୍କ ଭିଡ ପରିଲକ୍ଷିତ ହୋଇଥାଏ

ଚଳିତବର୍ଷ ମଧ ଦେବୀ ସୁଭଦ୍ରାଙ୍କ ରଥକୁ କେବଳ ମହିଳାମାନେ ଟାଶିବେ